ପିଏମ୍ ଏଜୁକେଶନ୍ ପଲିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ରାଷ୍ଟ୍ରୀୟ ଶିକ୍ଷାନୀତି ଏନ୍ଇପି ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ ଜାତୀୟ ଶିକ୍ଷାନୀତିର ଉଦ୍ଘାଟନୀ ସମାବେଶକୁ ସମ୍ଭୋଧନ କରି ଶ୍ରୀ ମୋଦୀ ଏନ୍ଇପିର ସାମଗ୍ରୀକ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏହି ସମ୍ମିଳନୀ ଏନ୍ଇପି ଉପରେ ଅଧିକ ସୂଚନା ପ୍ରଦାନ କରିବ ଯାହା ଏହାକୁ ଅଧିକ ସଫଳ ଭାବେ କାର୍ଯ୍ୟକାରୀ କରିବା ଦିଗରେ ସହାୟକ ହେବ ଶିକ୍ଷାର ଆମଳଚଳ ପରିବର୍ତ୍ତନ ସମୟର ଆବଶ୍ୟକତା ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱ ମାନକକୁ ସ୍ୱର୍ଶ କରିବା ଆବଶ୍ୟକ ଛାତ୍ରଛାତ୍ରୀ ଓ ଯୁବପୀଢ଼ି ବିଶ୍ୱସ୍ତରର ନାଗରିକ ହେବା ପାଇଁ ପ୍ରୟାସ କରିବା ସହିତ ନିଜର ମୂଳଦୁଆକୁ ସଦାସର୍ବଦା ମନେ ରଖିବା ଉଚିତ୍ ଆଞ୍ଚଳିକ ଭାଷାର ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପ୍ରାର୍ୟିକ ସ୍ତରରେ ବିଶେଷ ଭାବେ ସହାୟକ ହୋଇଥାଏ ସେଥିପାଇଁ ସେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବେ ସୂଚନା ଓ ବିଷୟବସ୍ତୁ ଅଧିକ ମାତ୍ରାରେ ଉପଲବ୍ଧ ଥିବାରୁ ଛାତ୍ରଛାତ୍ରୀମାନଙ୍କ ଉପରୁ ବୋଝ ହ୍ରାସ କରାଯିବା ଉଚିତ୍ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଉତ୍ତମ ମାନବ ପ୍ରସ୍ତୁତ କରିବା ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ ଅଧିକ ବିକଶିତ ଭାରତ ପାଇଁ ଦ୍ରତ ସଂସ୍କାର ସକାଶେ ଆହ୍ୱାନ କରି ଶ୍ରୀ ମୋଦୀ କହିଛନ୍ତି ଉତ୍କଶ୍ୟା ପ୍ରତିଶ୍ରତିବଦ୍ଧତା ଭିତ୍ତିକ ଜୀବନ ଆପଶେଇବା ଦିଗରେ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକରିବା ଉଚିତ୍ ଏନ୍ଇପିରେ ଶିକ୍ଷକମାନଙ୍କୁ ଶିକ୍ଷା ଦେବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି ଏବଂ ଶିକ୍ଷକମାନେ ହିଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନର ଆଲୋକ ଭରିପାରିବେ ଏନ୍ଇପି ଉପରେ ଥିବା କିଛି ସନ୍ଦେହ ବା ପ୍ରଶ୍ନକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ଉଚ୍ଚତର ଶିକ୍ଷା ଏବେ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ମୁକ୍ତ ହୋଇପାରିଛି ଏବଂ ଏଣିକି ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ପରିବର୍ତ୍ତନର ସ୍ୱାଧୀନତା ପାଇ ପାରିବେ ଅନ୍ପେଷଣ ବିଶ୍ଳେଷଣ ଏବଂ ପର୍ଯ୍ୟାଲୋଚନା ଭିତ୍ତିକ ଶିକ୍ଷା ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ ସୁଦୀର୍ଘ ମାନସ ମନ୍ତନ ପରେ କିଭଳି ଏହି ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ପ୍ରଧାନମନ୍ତ୍ରୀ ତାର ଉଲ୍ଲେଖ କରିଛନ୍ତି କିଶାନ୍ ଟ୍ରେନ୍ କେନ୍ଦ୍ର ରେଳମନ୍ତ୍ରୀ ପୀୟୃଷ ଗୋଏଲ୍ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆକି ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ଦେଶର ପ୍ରଥମ କିଶାନ୍ ସ୍କେଶିଆଲ୍ ପାର୍ସଲ୍ ଟ୍ରେନ୍ ବା କିଶାନ୍ ରେଲ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଥମ ଟ୍ରେନ୍ ମହାରାଷ୍ଟ୍ରର ଦେବଲାଲି ଓ ବିହାରର ଦାନାପୁର ରେଳ ଷ୍ଟେସନ୍ ମଧ୍ୟରେ ମାଲ୍ ପରିବହନ କରିବ ଏହି କିଶାନ୍ ରେଲ୍ ଫଳ ଓ ପନିପରିବା ଧରି ଯାତ୍ରା କରିବ ଏବଂ ବାଟରେ କେତେକ ଷ୍ଟେସନ୍ରେ ଅଟକି ସେଠାରୁ ଫଳ ଓ ପନିପରିବା ସଂଗ୍ରହ ଓ ବିତରଣ ମଧ୍ୟ କରିବ

ଯାତ୍ରା ପଥରେ ଏହା ନାସିକ୍ରୋଡ୍ ମାନ୍ମାଦ ଜଳଗାଓଁ ମୁଷାବଲ ବୁରହାନ୍ପୁର ଖଣ୍ଡୱା ଇଟାରସି ଜବଲପୁର ସତନା କଟନୀ ମାନିକପୁର ପ୍ରୟାଗରାଜ ଛେଓକି ପଣ୍ଡିତ ଦିନ୍ଦୟାଲ୍ ଉପାଧ୍ୟାୟ ନଗର ଓ ବକ୍କାର ଆଦି ଷ୍ଟେସନ୍ରେ ଅଟକିବ ଏହି ଅବସରରେ ଉଦ୍ବୋଧନ ଦେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି କିଶାନ୍ ରେଲ୍ ଏକ ମାଇଲସ୍ତମ୍ଭ ଭାବେ ପ୍ରମାଣିତ ହେବା ସହ କୃଷକମାନଙ୍କ ପାଇଁ ସମୃଦ୍ଧି ନେଇଆସିବ କୃଷିଜାତ ଦ୍ରବ୍ୟର ପରିବହନ ପାଇଁ ଗତ ବଜେଟ୍ରେ ଘୋଷଣା କରାଯାଇଥିଲା ବୋଲି ସେ କହିଛନ୍ତି କରୋନା ମହାମାରୀ ଯୋଗୁଁ ସମସ୍ତ ବିକାଶମୂଳକ କାର୍ଯ୍ୟ ବନ୍ଦ ହୋଇଯାଇଥିଲେ ମଧ୍ୟ କଠୋର ପରିଶ୍ରମି କୁଷକମାନଙ୍କ ଯୋଗୁଁ ଦେଶର କୃଷି ପ୍ରଭାବିତ ହୋଇପାରି ନ ଥିଲା ବୋଲି ସେ କହିଛନ୍ତି

ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି କିଶାନ୍ ରେଲ୍ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହେବା ସହିତ ସେମାନଙ୍କ ଜୀବନରେ ସମୃଦ୍ଧି ଆଣିବ

କୋଭିଡ୍ ନାଇଷ୍ଟିନ୍ ସଂକଟ କାଳରେ ରେଳବାଇ ଦ୍ୱାରା ଖାଦ୍ୟଶସ୍ୟ ଯୋଗାଣକୁ ଦ୍ୱିଗୁଣିତ କରାଯାଇ ପାରିଛି ବୋଲି ମନ୍ତ୍ରୀ କହିଛନ୍ତି କିଶାନ୍ ରେଲ୍ର ଶୁଭାରମ୍ଭ ଦ୍ୱାରା କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ରେଳବାଇ ଲକ୍ଷ୍ୟ ରଖିଛି ପନିପରିବା ଓ ଫଳ ଭଳି ଶୀଘ୍ର ନଷ୍ଟ ହେଇଯାଉଥିବା କୃଷିଜାତ ଦ୍ରବ୍ୟକୁ ଖୁବ୍ କମ୍ ସମୟ ମଧ୍ୟରେ ବଙ୍ଗାରରେ ପହଞ୍ଚାଇବା ଦିଗରେ ମଧ୍ୟ ଏହା ସହାୟକ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି ମାଛ ମାଂସ ଦୁଗ୍ଧ ଫଳ ଓ ପନିପରିବା ଭଳି ଶୀଘ୍ର ନଷ୍ଟ ହେଉଥିବା ସାମଗ୍ରୀ ଗୁଡ଼ିକୁ କିଶାନ୍ ରେଲ୍ରେ ଥିବା ଶୀତଳୀକୃତ ବ୍ୟବସ୍ଥା ମାଧ୍ୟମରେ ସହଜ ଓ ସରଳ ଭାବରେ ଲୋକଙ୍କ ନିକଟରେ ପହଞ୍ଚଯାଇ ପାରିବ

ଏ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ଲାଗି ସେ କହିଥିଲେ

ଭାରତରେ କୋଭିଡ୍ ନାଇଷ୍ଟିନ୍ ବ୍ୟାପିବା ଦିନଠାର୍ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ ମାମଲା

ସିଏଜି ମୁର୍ମୁ କେନ୍ଦ୍ର ଶାସିତ ଅଞ୍ଚଳ ଜାନ୍ଷୁ ଓ କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର ପରବର୍ତ୍ତୀ ସିଏଜି ଭାବେ ଦାୟିତ୍ୱ ନେବେ ବର୍ତ୍ତମାନର ସିଏଜି ରାଜୀବ ମେହେରିଶି ଅବସର ନେବା ପରେ ସେହି ପଦରେ ଅଧିଷ୍ଠିତ ହେବେ ଗୁଜରାଟ କ୍ୟାଡରର ଆଇଏଏସ୍ ଅଧିକାରୀ ଶ୍ରୀ ମୁର୍ମୁ ଗତ ବୁଧବାର ଦିନ ଜାନ୍ପୁ କାଶ୍ମୀର ଉପରାଜ୍ୟପାଳ ପଦର୍ ଇସ୍ତଫା ଦେଇଥିଲେ ଇଏଏମ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକୁର ଏସ୍ ଜୟଶଙ୍କର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓଙ୍କ ସହ ଗତକାଲି ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି ଏହି କଥାବାର୍ତ୍ତା କାଳରେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବୋଲି ଟ୍ୱିଟ୍ କରି ଶ୍ରୀ ଜୟଶଙ୍କର ସୂଚନା ଦେଇଛନ୍ତି ଉଭୟ ନେତା ଦକ୍ଷିଣ ଏସିଆ ଆଫଗାନିସ୍ତାନ ଭାରତ ପ୍ରଶାନ୍ତମହାସାଗର କ୍ଷେତ୍ର ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ କରୋନା ଭୂତାଣୁ ଆହ୍ୱାନର ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ ଉଭୟ ଆଲୋଚନା କରିବା ସହ ନିକଟ ଭବିଷ୍ୟତରେ ଅତ୍ୟାଧୁନିକ କ୍ୱାଡ୍ ଟେକ୍ନୋଲୋଜି ମାଧ୍ୟମରେ ଅଧିକରୁ ଅଧିକ ବୈଠକ କରାଇବା ପାଇଁ ସହମତ ହୋଇଛନ୍ତି